ପୂର୍ବତନ ଆଇନମନ୍ତୀ ଅଶ୍ୱିନୀକୁମାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନର ଶ୍ରଶାଣି କର ସ୍ତପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍

ଦେଶବାସୀ ଏଇ ଯୁଦ୍ଧର ମୁକାବିଲା ଦିଗରେ ଅଭ୍ରତପୂର୍ବ ସଫଳତା ପାଇସାରିଛନ୍ତି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ସେହିଭଳି ବିମାନବନ୍ଦର ସହ ଭୁବନେଶ୍ୱର ରେଳଷେସନରେ ମଧ ସମାନ ଭାବେ ଯାତ୍ରୀଙ୍କର ପରୀକ୍ଷାନିରୀକ୍ଷା କରାଯିବ

ଫଳରେ ଭାଲୁ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡକୁ ପଳେଇ ଆସୁଛନ୍ତି

ଦୁଘଟଣା ମୟରଭଞ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଆନନ୍ଦପୁର ଗୋଡ଼ଭଣ୍ତା ଘାଟିରେ ଆକି ପୂର୍ବାହ୍ବରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି

ଆହତମାନଙ୍କୁ ଚିକିହା ନିମନ୍ତେ ଡାକ୍ତରଖାନାରେ ଭର୍ତି କରାଯାଇଛି

ଭଦ୍ରକରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରକୁ ଯାଉଥିବା ଏକ ବାଇକ୍ ଟ୍ରକ ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଥିଲା